ଏବେ ସେ ରାକସ୍ୱ ଓ ବିପର୍ଯ୍ୟସ୍ତ ପରିଚାଳନା ବିଭାଗର ପ୍ରମୁଖ ସଚିବ ଅଛନ୍ତି

ସେହିପରି ଦିବ୍ୟଜ୍ୟୋତି ପରିଡାଙ୍କୁ ରାଉରକେଲା ମହାନଗର ନିଗମ କମିଶନର ଦାୟିତ୍ୱ ସହ ରାଉରକେଲା ସ୍କାର୍ଟସିଟି ଲିମିଟେଡର ସିଇଓ ଭାବେ ଅତିରିକ୍ତ ଦାୟିତ୍ ଦିଆଯାଇଛି

ସେହିପରି ବରିଷ ନାଗରିକ ମହିଳାଙ୍କ ସୁରକ୍ଷା ଟ୍ରାଫିକ୍ ବ୍ୟବସ୍କାରେ ଉନ୍ନତି ମୂଳଲକ୍ଷ୍ୟ ବୋଲି ସେ କହିଛନ୍ତି

ବିଭିନ୍ ଆଇଟି କଲ ସେକ୍କର ଓ କଲେଜର ଯୁବତୀ ଏଥିରେ ଯୋଗଦେଇଛନ୍ତି

ମହିଳା ସଶକ୍ତିକରଣ ଏହାର ମୁଖ୍ୟଲକ୍ଷ୍ୟ ରହିଛି ଏହି ଅବସରରେ ଡିକିପି କହିଛନ୍ତି ଯେ ମହିଳାଙ୍କ ସୁରକ୍ଷାକୁ ଅଗ୍ରାଧକାର ଦିଆଯିବ ମୋ ସରକାର ଯୋଜନାରେ ଭଲ ଫିଡ୍ବ୍ୟାକ୍ ମିଳୁଛି ପୋଲିସ୍ କଠିନ ପରିଶ୍ରମ କରୁଛି କନସାଧାରରଙ୍ଙୁ ସେବା ଯୋଗାଉଛି